ଆସନ୍ତାକାଲି ଏବଂ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଅବସରରେ ଶ୍ରୀ ମୋଦି ବିଭିନ୍ନ ଅଂଶଗ୍ରହଣକାରୀ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ଜାପାନୀ କର୍ତ୍ତ୍ୱପକ୍ଷଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଓସାକା ଅଭିମୁଖେ ନୁଆଦିଲ୍ଲୀରୁ ଯାତ୍ରା କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ତଥା ବିଭିନ୍ନ ସମସ୍ୟା ସଂପର୍କରେ ସେ ବିଶ୍ୱସ୍ତରୀୟ ନେତାମାନଙ୍କ ସହିତ ଆଲୋଚନା କରିବେ ସଂଶୋଧିତ ବହୁପକ୍ଷବାଦ ପ୍ରତି ଭାରତର ଦୃଢ଼ ସମର୍ଥନକୁ ସୁଦୃଢ଼ କରିବା ଲାଗି ଏହା ଏକ ମହତ୍ୱପୂର୍ଣ୍ଣ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ଶୀର୍ଷ ବୈଠକ ପାଇଁ ଶୀର୍ଷକ ହେଉଛି 'ମାନବ କୈନ୍ଦ୍ରୀକ ଭବିଷ୍ୟତ ସମାଜ' ଖାଦ୍ୟ ନିରାପତ୍ତା ଶକ୍ତି ନିରାପତ୍ତା ଆର୍ଥିକ ସ୍ଥିରତା ସନ୍ତାସବାଦ ସମ୍ପର୍କୀତ ପ୍ରସଙ୍ଗ ଅଭିନବତା ଡିକିଟାଲ୍ ଅର୍ଥନୀତି ଏବଂ କୃତ୍ରିମ ଗୁଇନ୍ଦା ସମ୍ପର୍କୀତ ବିଷୟଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବ

ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାର ଉତ୍ତରରେ ପ୍ରଧାନମନ୍ତ୍ରୀ ଗତକାଲି ରାଜ୍ୟସଭାରେ ଏହା କହିଛନ୍ତି ସେ କହିଛନ୍ତି ଯେଉଁ ଜନସାଧାରଣ ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି ସେମାନଙ୍କର ଆଶା ଓ ଆକାଂକ୍ଷା ପ୍ରରଣ କରିବା ଲାଗି ସଂସଦର କାର୍ଯ୍ୟ ବିନା ବାଧାରେ ସଂପନ୍ନ ହେବା ନିହାତି ଜରୁରୀ

ଦେଶର ଏହି ଅର୍ଥନୈତିକ ଅଭିବୃଦ୍ଧିରେ ଭାଗ ନେବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତ ରାଜ୍ୟକୁ ଆହ୍ପାନ ଦେଇଛନ୍ତି ଏଲ୍ଏସ୍ ଗ୍ରାମପଞ୍ଚାୟତ ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ଦେଶର ସବୁ ଗ୍ରାମପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବାକୃ ସରକାରଙ୍କର ଯୋଜନା ରହିଛି

ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ଦେଶର ଅଢେଇ ଲକ୍ଷ ଗ୍ରାମପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ୍ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଛି

ଡବୁବି ମମତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେଠାରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଦଶଜଣଙ୍କ ମୃତ୍ୟୁ ହୋଇଛି ଗତକାଲି ରାଜ୍ୟ ବିଧାନସଭାରେ ରାଜ୍ୟପାଳଙ୍କ ଉଦ୍ବୋଧନର ଉତ୍ତରରେ ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସର ଆଠଜଣ ସମର୍ଥକ ଓ ବିଜେପିର ଦୁଇଜଣ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରାଣ ହରାଇଛନ୍ତି ବିଜେପି ରାଜ୍ୟରେ ଅରାଜକତା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଥିଲେ

ପାରେଖ ଆଲୁମିନେକୁ କମ୍ପାନିର ମାଲିକମାନେ ବ୍ୟବସାୟ ପାଇଁ ବ୍ୟାଙ୍କରୁ ଟଙ୍କା ଆଣି ତାକୁ ଅଣବ୍ୟବସାୟୀକ କାର୍ଯ୍ୟରେ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା

ଗମେଣ୍ଟ ପୋଲାଭରମ୍ ଆନ୍ଧ୍ରପ୍ରଦେଶରେ ପୋଲାଭରମ ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅବଧିକୁ କେନ୍ଦ୍ର ସରକାର ଦୁଇବର୍ଷ ସଂପ୍ରସାରଣ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ନୂଆଦିଲ୍ଲୀଠାରେ ଏ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଏହି ପ୍ରକଳ୍ପ ରାଜ୍ୟବାସୀଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ରାଜ୍ୟସଭାରେ ଜଳ ସମସ୍ୟା ସଂପର୍କିତ ଏକ ପ୍ରଶ୍ମର ଉତ୍ତର ଦେଇ ମନ୍ତ୍ରୀ ଶୀ ଶେଖାଓ୍ନତ ଦେଶରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସମାବେଶୀ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ସେ କହିଥିଲେ ଯେ ଆମ ଦେଶରେ ଭୂତଳଜଳକୁ ସଫରକ୍ଷିତ ରଖିବାର ପରମ୍ପରା ରହିଆସିଛି ଏ କ୍ଷେତ୍ରରେ ସରକାରୀ କଳର ପଦକ୍ଷେପ ବ୍ୟତୀତ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ନାଗରିକ ଯତ୍ରବାନ ହେବା ଉଚିତ ଦେଶର ଅନେକ ଭାଗରେ ଭୂତଳ ଜଳସ୍ତର ହାସ ପାଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ

ଗତକାଲି ରାକ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା ବେଳେ ଅନେକ ସଦସ୍ୟ ପାନୀୟ ଜଳ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏଲ୍ଏସ୍ ୟୁଏନ୍ଏସ୍ସି ଜାତିସ୍ଘ ନିରାପତ୍ତା ପରିଷଦର ପ୍ରସ୍ତାବିତ ସଂପ୍ରସାରଣ ଯୋଜନାରେ ଭାରତର ସ୍ଥାୟୀ ସଦସ୍ୟତା ସକାଶେ କେନ୍ଦ୍ର ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି ଗତକାଳି ଲୋକସଭାରେ ଏ ସଂପର୍କିତ ଏକ ପଶ୍ମର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି ଯେ ଜାତିସଂଘ ନିରାପତ୍ତା ପରିଷଦରେ ହେବାକୁ ଥିବା ସାଂଗଠନିକ ସଂସ୍କାରକୁ ନେଇ ଭାରତ ସରକାର ବିଭିନ୍ନ ଦେଶ ସହିତ ଯୋଗାଯୋଗରେ ଅଛନ୍ତି ଏ ଦିଗରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ମୁରଲୀଧରନ୍ କହିଚ୍ଚନ୍ତି

ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ

ସେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ରାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ତାଙ୍କ ସହିତ କେରଳର କନ୍ନରର ପୂର୍ବତନ ସାଂସଦ ଏପି ଅବଦୁଲାକୁଟି ଓ ତେଲୁଗୁଦେଶମ ପାର୍ଟିର ମୁଖପାତ୍ର ଲଙ୍କା ଦିନାକର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମାହାମାସିନା ଷ୍ଟାଡିୟମ୍ଠାରେ ସ୍ୱାଧୀନତା ଦିବସ ପାଳନ ଲାଗି ଏକ ଉତ୍ସବର ଆୟୋଜନ କରାଯାଇଥିଲା ଏଥିରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ

ଆର୍ବିଆଇ କଏନୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ସମସ୍ତ ବ୍ୟାଙ୍କକୁ ସେମାନଙ୍କର ଶାଖାଗୁଡ଼ିକରେ ଖୁଚୁରା ପଇସା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏ ସଂକ୍ରାନ୍ତରେ ଆର୍ବିଆଇ ପକ୍ଷରୁ ଗତକାଲି ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି ବ୍ୟାଙ୍କଗୁଡ଼ିକ ସେମାନଙ୍କ କାଉଣ୍ଟରରେ ଖୁଚୁରା ପଇସା ନେଶଦେଶ କରିବାକୁ ଆର୍ବିଆଇ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି

ପାକିସ୍ତାନ ଟସ୍ ଜିତି ନ୍ୟୁଜିଲାଣ୍ଡ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଏହା ହେଉଛି ବାବରଙ୍କ ବିଶ୍ୱକପ୍ରେ ପ୍ରଥମ ଏବଂ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦଶମ ଶତକ ଅନ୍ୟପକ୍ଷରେ ଆକି ମଞ୍ଚେଷ୍ଟରଠାରେ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ